ସେ ଆହୁରି କହିଛନ୍ତି ଯେ ଟଙ୍ଙା ଫେରସ୍ତ ପାଇଁ ଅଧିକାରୀମାନେ ଖସଡା ପ୍ରସ୍ତୁତ କରୁଛନ୍ତି

ସେହିଭଳି କାଳିଆ ଯୋଜନାରେ ଅଯୋଗ୍ୟ ହିଡାଧିକାରୀଙ୍କ ସଂଖ୍ୟାକୁ ନେଇ ସରକାରୀ ଦଳ ବିଜେଡି ମଧ୍ଘରେ ବିବାଦ ଦେଖାଦେଇଛି ବିଭିନ୍ତ ବିରୋଧୀ ଦଳ ପକ୍ଷରୁ ମଧ ସରକାରଙ୍କୁ ସମାଲୋଚନା କରାଯାଇଛି

ଭଲ ଖବର ଆଜି ବି ସମାଜରେ ବଞ୍ଚରହିଛି ମାନବିକତା

ଫଳରେ ବଲାଙ୍ଗୀଠାରେ ଥିବା କେନ୍ଦ୍ର ଓ ରାକ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି ମାତ୍ର ଯାନବାହନ ଚଳାଚଳ ସ୍କୁଲ ଓ କଲେଜ ଗୁଡିକ ସ୍ୱାଭାବିକ ରହିଛି ବୋଲି ଓକିଲ ସଂଘର ସଭାପତି ପ୍ରମୋଦ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି

କଟକ ତୂତୀୟ ଅତିରିକ୍ତ ଜିଲ୍ଲା ଜକ୍ ତଥା ସ୍ୱତନ୍ତ ପୋକ୍ୱୋ କୋର୍ଟ ଆକି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆସନ୍ତାକାଲି ଦଶ୍ତବିଧାନ କରିବେ ବୋଲି ଜଣାପଡିଛି

ପରେ ଏକ ମୋଟର ସାଇକେଲକୁ ମଧ୍ଧ ଧକ୍କା ଦେଇଥିଲା